ଗତକାଲି ପେଟ୍ରୋଲିୟମ୍ ସ୍ୱୋର୍ଟସ୍ ପ୍ରମୋସନ ବୋର୍ଡ ପିଏସ୍ପିବିର ଯୋଡ଼ି ଶରତ ମାନିକା ମିକୃଡ ଡବଲ୍ସ ଚମ୍ମିଆନ୍ ହୋଇଛନ୍ତି

ବିମାନ ସେବା ଓଡ଼ିଶାର ଇସ୍ବାତ ନଗରୀ ରାଉରକେଲାରେ ରାଜ୍ୟର ତୂତୀୟ ବିମାନ ବନ୍ଦର ପ୍ରତିଷା ହେବ ଏଥପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତଣାଳୟ ଡିଜିସିଏ ପକ୍ଷରୁ ସବୁଜ ସଂକେତ ମିଳିସାରିଛି ରାଉରକେଲାରେ ବିମାନ ବନ୍ଦର ନିର୍ମାଣ ଲାଗି ଡିକିସିଏ ଲାଇସେନ୍ ଦେଇସାରିଛି ବିମାନ ବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ରାଉରକେଲା ଦେଶର ଅନ୍ୟ ଭାଗ ସହିତ ଯୋଡ଼ି ହେବାର ସ୍ପୁଯୋଗ ସୃଷି ହେବ